ସେହିଦିନ ସମଗ୍ର ଦେଶ ଏହାର ବୀର ଯବାନମାନଙ୍ଙ୍ ସେମାନଙ୍କ ସାହସ ଓ ତ୍ୟାଗପାଇଁ ସମ୍ମାନ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି

ଦେଶକୁ ପ୍ଲାଷ୍ଟିକ୍ ଆବର୍ଜନାରୁ ମୁକ୍ତ କରିବା ପାଇଁ ଶପଥ ନେବା ନିମନ୍ତେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଧାନମନ୍ତୀ ଅନୁରୋଧ କରିଛନ୍ତି

ଶିକ୍ଷକମାନେ ଏଥ୍ପାଇଁ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି

ତେଣୁ ଆଜି ସମୟ ଆସିଛି ସମସେ ଏକାଠି ହୋଇ ଉକ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରରେ ପରିଚିତ କରାଇବା

ଏହି ଦର ଆହୁରି ବୃଦ୍ଧି ପାଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି

ରାଜ୍ୟକୁ ପିଆଜର ଆମଦାନୀ ଯଥେଷ୍ ପରିମାଣରେ ହ୍ରାସ ପାଇଛି

ଆସନ୍ତାକାଲିଠାରୁ ଗଞ୍ଠାମ କିଲ୍କୁର ସମସ୍ତ ସ୍କୁଲରେ ଓ୍ୱାଟର ବେଲ୍ ବଜାଯିବ ଯାହାକୁ ଶୁଶି ପିଲାମାନେ ପାଶି ପିଇବେ

ସ୍କୁଲ ଛାତ୍ରଛାତ୍ରୀ ଏନଏନସି କ୍ୟାଡେଟ୍ ଓ ସାଧାରଶ ଜନତା ଏହି ଯୁଦ୍ଧ ଜାହାଜକୁ ବୁଲି ଦେଖୁଛନ୍ତି ଏହି ଯୁଦ୍ଧଜାହାଜ ଦୁଇଟି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାରାଦୀପ ବନ୍ଦର ପୋତାଶ୍ରୟରେ ରହିବ ଓ ଏହା ପରେ ଅନ୍ୟତ୍ର ଯାତ୍ରା କରିବ ବୋଲି ଜଶାପଡିଛି ନୌବାହିନୀର ଓଡିଶା ଦାୟିତ୍ୱରେ ଥିବା ଆଇଏନଏସ୍ ଚିଲିକାର କମାଣ୍ଡିଂ ଅପିସର ଋତୁରାଜ ସାହୁ କହିଛନ୍ତି ପୂର୍ବରୁ ନୌଗହରର ଏହି ଦୁଇ କାହାଜ ସାମୁଦ୍ରିକ ଅନୁପ୍ରବେଶକୁ ରୋକିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟରେ ନିୟୋଜିତ ହୋଇଥାଆନ୍ତି

ଏହି ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଅନୁଷିତ ପ୍ୟାରେଡରେ କର୍ଷେଲ ରାକେଶ ସିଂ ଅଭିବାଦନ ଗ୍ରହଣ କରିବା ସହ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ରହିବାକୁ ଆହ୍ବାନ ଦେଇଛନ୍ତି